ଆଜିଠାରୁ ମାଲେସିଆ କାହାଜର ସ୍ଚାନାନ୍ନର ପ୍ରକ୍ରିୟା ଆର ହୋଇଛି

ତେବେ ଜାହାଜ ଜନ୍ ହ୍ୱା ଦୀର୍ଘଦିନ ହେବ ଚିଲିକା ମୁହାଁଶ କୁଳରେ ଲାଖ୍ ରହିବା ଓ ପର୍ଯ୍ୟାୟକ୍ରମେ ବାଲିରେ ପୋତି ହେବା ଯୋଗୁଁ ତାହାକୁ କାଡ଼ିବା ସହଜସାଧ୍ୟ ହୋଇନାହିଁ ତେବେ ଆସିଥିବା ଇଂଜିନିୟରମାନେ ଜାହାଜ ଜିନ୍ ହ୍ୱାକୁ ବାହାର କରିବା ପାଇଁ ଭିନୁ ଭିନୁ କୌଶଳ ଅବଲମ୍ମନ କରୁଥିବା ଖବର ଆମର ହସ୍ତଗତ ହୋଇଛି ଲୋକଅଦାଲତ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧକରଣ ପକ୍ଷର୍ ଗତକାଲି ରାଜ୍ୟର ବିଭିନୁ ଅଦାଲତରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା

ବରିଷ୍ ପୁଲିସ୍ ଅଧିକାରୀଙ୍କୁ ଧରି ସେ ଲିପ୍ସପାଲି ଗାଁରେ ପହଞ୍ ଏକ ଗ୍ରାମସଭା କରି ସମାଧାନର ପନ୍ତା ବାହାର କରିଛନ୍ତି ଏପରିକି ଜିଲ୍ଲାପାଳ ବିବାଦ ଘଟିଥିବା ତୁଠକୁ ଯାଇ ନିଜେ ଗୋଡ଼ହାତ ଧୋଇହେବା ସହ ଅନ୍ୟମାନଙ୍କୁ ସେହି ତୁଠର ପାଶି ବ୍ୟବହାର କରି ନିଜ ନିଜ ମଧ୍ୟରେ ଥିବା ଭୁଲ୍ ବୁଝାମଣାକୁ ଭୁଲିବା ପାଇଁ ଗ୍ରାମବାସୀଙ୍କୁ ପ୍ରବର୍ଭାଇଥିଲେ

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଚେକ୍ରେ ଏହି ସବ୍ ଟଙ୍ ଟଙ୍ ଉଠାଯାଇ ନଥବା ଜଶାପଡ଼ିବା ପରେ ଜିଲ୍ଲାପାଳ ଏ ସଂପର୍କରେ ଅନୁଗୋଳ ଥାନାରେ ଲିଖ୍ତ ଅଭିଯୋଗ କରିଥିଲେ

ଉଠାଇ ନେଇଥିବା ଜଶାପଡ଼ିଥିଲା

ଗତକାଲି ଅପରାହୁରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ଡଙ୍ଗାଟି ନାକାମାମ୍ପଡର୍ ତୋଟାଗୁଡ଼ା ଯାଉଥିଲା

ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳକୁ ଆସିଛନ୍ତି

ଉଭୟଙ୍କୁ ମାଥିଲି ଗୋଷୀ ସ୍ୱାସ୍ସ୍ୟ କେନ୍ଦ୍ରକୁ ଚିକିସ୍